ପଦକ ତାଲିକାର ଶୀର୍ଷରେ ରହି ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି

କେନ୍ଦ୍ରୀୟ ବଜେଟ୍ ଗତମାସ ପହିଲାରେ ଉପସ୍ଥାପିତ ହୋଇଥିଲା ପ୍ରଥମ ଅଧିବେଶନ କାଳରେ ରେଳବାଇ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟ ଆଦି ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା ଏହାଛଡ଼ା ମହିଳାଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗର୍ଭପାତ ସଂଶୋଧନ ଆଇନ ପ୍ରତ୍ୟକ୍ଷ କର ସଂକ୍ରାନ୍ତ ବିବାଦରୁ ବିଶ୍ୱାସ ବିଲ୍ ବ୍ୟୋମଯାନ ସଂଶୋଧନ ବିଲ୍ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍ ଏବଂ ଜାତୀୟ ହୋମିଓପାର୍ଥ କମିଶନ୍ ବିଲ୍ ସଂସଦର ଚଳିତ ଅଧିବେଶନ କାଳରେ ଉପସ୍ଥାପିତ ହେବ ଆସାମ ଆସେମ୍କି ଆସାମ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା ଆର୍ଥିକ ବର୍ଷ ଲାଗି ଶୁକ୍ରବାର ଦିନ ବଜେଟ୍ ଉପସ୍ଥାପନ କରିବେ

ଜୟଶଙ୍କର ଫିଶରମ୍ୟାନ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଇରାନ୍ରେ ଅଟକିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବାପାଇଁ ତେହେରାନ୍ କର୍ତ୍ତ୍ୱପକ୍ଷଙ୍କ ସହ ଭାରତ ଯୋଗାଯୋଗରେ ରହିଛି ଏହି ଅଟକ ଭାରତୀୟମାନଙ୍କୁ ଫେରାଇ ଆଶିବାପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏବଂ ବରିଷ୍ଣ କଂଗ୍ରେସ ନେତା ଶଶି ଥରୁର୍ ଅନୁରୋଧ କରିବା ପରେ ବୈଦେଶିକ ମନ୍ତ୍ରୀ ଏହି ସ୍ୱଚନା ଦେଇଛନ୍ତି ଅଟକି ରହିଥିବା ଏହି ଭାରତୀୟମାନେ କେରଳର ମସ୍ୟଜୀବୀ ସମ୍ପ୍ରଦାୟର ଇରାନ୍ରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସେଠା କର୍ତ୍ତ୍ୱପକ୍ଷଙ୍କ ପକ୍ଷରୁ ଏହି ଭାରତୀମାନଙ୍କୁ ସ୍ୱଦେଶ ପଠାଇବା କାର୍ଯ୍ୟ ବିଳୟିତ ହେଉଛି ସେମାନେ ତିରୁଓ୍ୱନନ୍ତପୁରମ୍ ନିର୍ବାଚନ ମଣ୍ଡଳୀର ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଫେରାଇ ଆଶିବାକୁ ଶ୍ରୀ ଥରୁର୍ ଲୋକସଭାରେ ପ୍ରଶ୍ନ ଉତ୍ଥାପନ କରିଥିଲେ ସେହିଭଳି କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଶ୍ରୀ ଜୟଶଙ୍କରଙ୍କୁ ପତ୍ର ଲେଖିଥିଲେ

ଜଣେ ପୁଲିସ୍ ଅଧିକାରୀ ଆକାଶବାଣୀକୁ ସ୍ଟଚନା ଦେଇ କହିଛନ୍ତି ପୁଲିସ୍ ସେନାବାହିନୀ ଓ ସିଆର୍ପିଏଫ୍ର ମିଳିତ ଅପରେସନ୍ରେ ସେହି ସନ୍ତାସବାଦୀମାନଙ୍କର ମୃତ୍ୟୁ ଘଟିଛି ଚିହ୍ନଟ କରାଯାଇଥିବା ମୃତ ସନ୍ତାସବାଦୀ ହେଲେ ହିଜିବୁଲ୍ ମୁକାହିଦ୍ଦିନ୍ ଗୋଷୀର ଜେହାଙ୍ଗୀର ଅହମ୍ମଦ ଓ୍ୱାନୀ ଉଜେଇର୍ ଅମିନ୍ ଏବଂ ଜେସ୍ ଇ ମହମ୍ମଦ ଗୋଷ୍ଠୀର ରାଜା ଉମେର ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ପ୍ରଲିସ୍ କହିଛି ସିବିଏସ୍ଇ ଏକ୍ଜାମ୍ ଦିଲ୍ଲୀ ଉତ୍ତର ପୂର୍ବ ଦିଲ୍ଲୀରେ ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସ୍ତ୍ରଚୀ ଅନୁଯାୟୀ କରାଯିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସ୍ଇ ପକ୍ଷରୁ ନିଷ୍ପଭି ଗ୍ରହଣ କରାଯାଇଛି ପୂର୍ବରୁ ସେହି ଅଞ୍ଚଳରେ ହିଂସାକାଣ୍ଡ କାରଣରୁ ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା

ସେମାନଙ୍କ ପାଇଁ ପୁନଃ ପରୀକ୍ଷା କରିବା ଲାଗି ପରେ ତାରିଖ ନିର୍ଦ୍ଧାରଣ କରାଯିବ ସେହିସବୁ ପରୀକ୍ଷାର୍ଥୀମାନଙ୍କର ତାଲିକା ଦେବା ଲାଗି ସ୍କୁଲ୍ ଅଧ୍ୟକ୍ଷ ଏବଂ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟଙ୍କୁ କୁହାଯାଇଛି ଆଜିଠାରୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟତା ଯୋଗାଇ ଦେବାଲାଗି ଅନ୍ତରୋଧ କରାଯାଇଛି

କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ ସେହି ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ଓ ଶାନ୍ତିପୂର୍ଣ୍ଣ ରହିଥିବାରୁ ଶାନ୍ତି ବକାୟ ରଖିବା ଲାଗି ପୁଲିସ୍ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି

ନିର୍ମଳା ସୀତାରମଣ ସରକାରୀ ଅର୍ଥ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଶିବାପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବେସାମରିକ ଲେଖା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି

ଏକ୍ଷେତ୍ରରେ ଏବେ ପ୍ରତିଦିନ ନୂଆ ନୂଆ ପ୍ରକାରର ପ୍ରଯୁକ୍ତି ବିଦ୍ୟା ଆସୁଛି ଦକ୍ଷତା ବୃଦ୍ଧି ପାଇଁ ଅଧିକାରୀମାନେ ଏହାର ସୁଯୋଗ ନେବା ଉଚିତ ସେ ଆହୁରି କହିଛନ୍ତି ଏବେ ସାରା ବିଶ୍ୱରେ ଭାରତର ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବା ଡିବିଟି ତଥା ଦ୍ରବ୍ୟ ଓ ସେବାକର ଜିଏସ୍ଟି ନେଇ ଏବେ ଚର୍ଚ୍ଚା ହେଉଛି ଏବଂ ଏହା ଭାରତୀୟ ଗଣତନ୍ତ୍ରର ଏକ ନିରବ ବିପୁବ ଭାବେ ଚର୍ଚ୍ଚିତ ହେଉଛି

ସେ କହିଛନ୍ତି ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଶିଳ୍ପାୟନ ଓ ପୁଞ୍ଜିନିବେଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଗତକାଲି ଶ୍ରୀ ଆଦିତ୍ୟନାଥ ଗୌତମବୁଦ୍ଧ ନଗରଠାରେ ପୁଲିସ୍ କମିଶନର ଅଫିସ୍ ଉଦ୍ଘାଟନ କରିବା ସହ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ସିବିଆଇ ଆରେଷ୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟରୋ ଜାଲ୍ ନଥିପତ୍ର ଆଧାରରେ ବହ୍ର ସଂଖ୍ୟାରେ ଅସ୍ତଶସ୍ତ ଲାଇସେନ୍ସ ଦେଇଥିବା ଅଭିଯୋଗରେ କୁପ୍ୱାଡ଼ାର ଦୁଇ ଜଣ ପୂର୍ବତନ କିଲ୍ଲା ମାଜିଷ୍ଟ୍ରେଟ୍ ରାଜୀବ୍ ରଞ୍ଜନ ଏବଂ ଇତ୍ରିତ୍ ହୁସେନ ରଫିକ୍ଙ୍କୁ ଗିରଫ କରିଛି

ଆଫଗାନ ଘନି ଡିଲ୍ ଆଫଗାନ ରାଷ୍ଟ୍ରପତି ଅଶ୍ରଫ୍ ଘନି ଆମେରିକା ତାଲିବାନ୍ ଚୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ସର୍ଭକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଏହି ଚୁକ୍ତି ଅନୁସାରେ ଦୂଇ ପକ୍ଷ ଆଫଗାନିସ୍ତାନରେ ଗିରଫ ହୋଇ ଜେଲ୍ଦଣ୍ଡ ଭୋଗୁଥିବା ଉଗ୍ରବାଦୀମାନଙ୍କୁ ଖଲାସ କରିବାର ବ୍ୟବସ୍ଥା ରହିଛି ତେବେ ସେମାନଙ୍କୁ ଖଲାସ କରିବା ସପକ୍ଷରେ ଆଫଗାନ ରାଷ୍ଟ୍ରପତି ନାହାନ୍ତି ସେ କହିଛନ୍ତି ସମ୍ପର୍ଣ୍ଣ ଯୁଦ୍ଧ ବିରତି ପାଳିତ ନ ହେଲେ ହିଂସାକାଣ୍ଡ କମିବ ନାହିଁ ତେଣୁ ସବୁ ପକ୍ଷ ଏଥିନେଇ ସଂଯମ ଆଚରଣ କରିବା ଉଚିତ ସ୍ଚଚନାଯୋଗ୍ୟ ଯେ ଗତକାଲି ଆମେରିକା ଓ ତାଲିମାନ ମଧ୍ୟରେ କାତାର୍ଠାରେ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି

ଏହି ଚୁକ୍ତିର ଉପଯୁକ୍ତ ପରିପାଳନ ଉପରେ ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିର୍ଭର କରୁଛି ଖେଲୋ ଇଣ୍ଡିଆ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଗତକାଲି ଭୁବନେଶ୍ୱରଠାରେ ଉଦ୍ଯାପିତ ହୋଇଛି

କ୍ରିକେଟ୍ ଟେଷ୍ଟ ଖ୍ରୀଷ୍ଟ ଚର୍ଚ୍ଚଠାରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଭାରତ ଆଉ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି